ରୋପ କରାଯାଇଛି

ଫଳରେ ଗତ ଦୁଇଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି

ଆସନ୍ତା ଏକସପ୍ତାହ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଲାଗିରହିବ

ସେହିପରି ବିଭିନ୍ନ ସ୍ଚାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ଜଶାପଡ଼ିଛି

ଏହି ଘଟଣାରେ ଅନ୍ୟ କାହାର ସଂପ୍ପକ୍ତି ଅଛି କି ନାହିଁ ସେ ସଂପର୍କରେ ପୁଲିସ୍ ତଦନ୍ତ କରୁଛି ଅଭିଯୁକ୍ତ ନିକଟରେ ପହଞ୍ ବା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ପାଞ୍ଟି ଟିମ୍ ଗଠନ କରାଯାଇଥିଲା ଶହୀଦ୍ ସପ୍ତାହ ମାଓବାଦୀ ମାଓବାଦୀମାନଙ୍କ ଶହୀଦ୍ ସପ୍ତାହ ପାଳନ ଗତକାଲିଠାରୁ ଆର ହୋଇଛି

ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥାଏ

ଖଶି ଓ ଇସ୍ବାତ ମନ୍ତୀ ପ୍ରଫୁଲ୍ଲ ମଲ୍ଲିକ ଏହି ଅଧିବେଶନକୁ ଉଦ୍ଘାଟନ କରି ସାୟାଦିକ ଜନସାଧାରଣ ଓ ରାଜନେତାଙ୍କ ମଧ୍ୟରେ ସମନ୍ୟ ରହିପାରିଲେ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଛନ୍ତି